ପୁରୀ ଜିଲ୍ଲାର ବିଭିନ୍ନ ଅଅଳରେ ରାସ୍ତାଉପରେ ଭାଙ୍ଗିପଡ଼ିଥିବା ଗଛ ଏବଂ ବିଦ୍ୟୁତ୍ ଖୁଣ୍ଣି ସବୁକୁ ଇତିମଧ୍ୟରେ ସଫା କରାଯାଇ ଗମନାଗମନ ଓ ଯୋଗାଯୋଗ ବ୍ୟବସ୍କା ସଂପ୍ରର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି

ସ୍ଚାନୀୟ ପୁଲିସ୍ ଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଯାଇଛି

ଏହାକୁ ଦୂଷିରେ ରଖି ଜନସାଧାରଣ ଚାହିଁଲେ ବାତ୍ୟାରେ ଉପୁଡ଼ି ପଡ଼ିଥିବା କିମ୍ଟା ଭାଙ୍ଗିପଡ଼ିଥିବା ଗଛଗୁଡ଼ିକ କାଟିନେଇ ପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି

ଅନ୍ୟପକ୍ଷରେ ବାତ୍ୟାରେ ନଷ୍ଟହୋଇଥିବା ସମସ୍ତ ଚିରାଫଟା ନୋଟ୍ ବ୍ୟାଙ୍କଗୁଡ଼ିକ ଗ୍ରହଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ଅନ୍ୟ ପକ୍ଷରେ ଶନିବାର ଦିନ ରାକ୍ୟର କେତେକ ଅଞ୍ଚଳରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଓ ବଜ୍ରପାତର ପୂର୍ବାନୁମାନ କରାଯାଇଛି

ହାଇକୋର୍ଟ ଲିଗାଲ୍ କମିଟି ପକ୍ଷର୍ ମିଳିଥିବା ସ୍ଚନା ଅନୁଯାୟୀ ରାକ୍ୟର ବିଭିନ୍ନ ଅଞ୍ଚଳରେ ଗମନାଗମନ ବ୍ୟବସ୍ରା ସଂପୂର୍ଶ୍ଣ ସ୍ୱାଭାବିକ ହୋଇନଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି

ମୁଖ୍ୟ ବିଚାରପତିଙ୍କ ଅନୁମୋଦନ କ୍ରମେ ଏହି ଦୁଇଦିନ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରହିବ ଓ ସୋମବାର ଦିନ କୋର୍ଟ ଖୋଲିବ ବୋଲି ଜଣାପଡ଼ିଛି

ଗୋଦାମରେ ବହୁପରିମାଣର ଚାଉଳ ଗହମ ଓ କିରୋସିନ ମହକୁଦ ଥିଲା